ଏହାର ପ୍ରଭାବରେ କର୍ଣ୍ଣାଟକ ମହାରାଷ୍ଟ୍ ଓ ଗୋଆ ଉପକୃଳ ପ୍ରଭାବିତ ହେବାର ସମ୍ଭାବନା ରହିଛି

ଶ୍ରୀ ମୋଦି ଆଜି ରାତିରେ ରଆଦ୍ରେ ପହଞ୍ଚବେ ସେଠାରେ ଆରମ୍ଭ ହେଉଥିବା ଫ୍ୟଚର୍ ଇନ୍ଭେଷ୍ଟମେଣ୍ଟ ଇନିସିଏଟିଭ୍ ଏଫ୍ଆଇଆଇ ଫୋରମ୍ର ତୃତୀୟ ଅଧିବେଶନରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ ସେହି ଗସ୍ତଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କ ଆହୁରି ସୁଦୃଢ଼ ହେବାର ଆଶା କରାଯାଉଛି ଏହି ଗସ୍ତ କାଳରେ ଶ୍ରୀ ମୋଦି ସାଉଦି ଆରବର ରାଜା ସଲମନ ବିନ୍ ଅବଦୁଲାଜିଜ୍ ଅଲ୍ ସାଉଦଙ୍କ ସହିତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ସେହିଭଳି ରାଜକ୍ରମାର ମହଞ୍ଜଦ ବିନ ସଲମନଙ୍କ ସହିତ ଏକ ପ୍ରତିନିଧ୍ୟ ସ୍ତରୀୟ ବୈଠକରେ ଶ୍ରୀ ମୋଦି ଭାଗ ନେବେ ସାଉଦି ରାଜକ୍ରମାର ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ନୈଶ୍ୟଭୋଜିର ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି ଏହି ଗଲ୍ଫ ରାଷ୍ଟ୍ରକୁ ଏହା ହେଉଛି ଶ୍ରୀ ମୋଦିଙ୍କ ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ଗସ୍ତ ଏହି ଗସ୍ତ ଅବସରରେ ଦୁଇପକ୍ଷୀୟ ସଂପର୍କକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଦୁଇଦେଶ ମଧ୍ୟରେ କେତେକ ରାଜିନାମା ସ୍ୱାକ୍ଷରିତ ହେବ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସଂପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ଅର୍ଥନୈତିକ ସଂପର୍କ ସଚିବ ଟିଏସ୍ ତ୍ରିମୂର୍ତ୍ତି କହିଛନ୍ତି ଯେ ମହାରାଷ୍ଟ୍ରର ରାୟଗଡ଼ରେ ପ୍ରସ୍ତାବିତ ପଣ୍ଟିମ ଉପକୂଳ ରିଫାଇନାରୀ ପ୍ରକଳ୍ପର ସ୍ଥାପନ ଲାଗି ଦୁଇ ଦେଶ ଏହି ଅବସରରେ ଚଡ଼ାନ୍ତ ନିଷ୍କଭି ନେବେ ସେହିଭଳି ଭାରତର ଜାତୀୟ ଭିତ୍ତିଭୂମି ବିନିଯୋଗ ପାଖିରେ ସାଉଦି ଆରବ ପୁଞ୍ଜବିନିଯୋଗ କରିବା ପ୍ରକ୍ରିୟା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ଚଡ଼ାନ୍ତ ହେବାର ଆଶା ଦୁଇଦେଶ ରଖିଛନ୍ତି ବୋଲି ଶ୍ରୀ ତ୍ରିମ୍ଭର୍ତ୍ତି ପିଏମ୍ ଦିୱାଲି ଏଲ୍ଓସି ନିୟନ୍ତ୍ରଣ ରେଖା ଅଞ୍ଚଳରେ ପହରା ଦେଉଥିବା ଯବାନଙ୍କ ସହ ଦୀପାବଳି ପାଳିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଜନ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ଗସ୍ତ କରିଥିଲେ ଯବାନମାନଙ୍କ ସହିତ କଥାବାର୍ତ୍ତାବେଳେ ସେମାନଙ୍କର ମହାନ୍ ସେବାପାଇଁ ଭାରତର ଜନସାଧାରଣଙ୍କ ପକ୍ଷରୁ ଶ୍ରୀ ମୋଦି ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯବାନମାନଙ୍କର ସତର୍କ ପହରା ଓ ଅଦମ୍ୟ ସାହସ ପାଇଁ ସମଗ୍ର ରାଷ୍ଟ୍ର ନିରାପଦ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍କାରକୀରେ ପରିଦର୍ଶକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି ଯବାନମାନଙ୍କ ଅବଦାନକୁ ଦେଶବାସୀ ଏହାଦ୍ୱାରା ସମ୍ମାନ ପ୍ରଦର୍ଶନ କରୁଛନ୍ତି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି ଭାରତୀୟ ପ୍ରତିରକ୍ଷା ବାହିନୀକୁ ସଶକ୍ତ ତଥା ସ୍ୱଦୂତ୍ କରିବା ଲାଗି ସରକାର ନେଉଥିବା ବଭିନ୍ନ ପଦକ୍ଷେପ ସଂପର୍କରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଛନ୍ତି ଏହାଛଡ଼ା ସୈନିକମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଚ୍ଛନ୍ତି

ଗତକାଲି ମଧ୍ୟ ଭାରତୀୟ ସେନାର ପଦାତିକ ବାହିନୀ ଦିବସ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଶେଷ ଗୁରୁତ୍ୱ ବହନ କରୁଛି

ଲଦାଖ ପ୍ରୋଜେକ୍ଟ ଲଦାଖ କେନ୍ଦ୍ଶାସିତ ଅଞ୍ଚଳ ଘୋଷିତ ହେବା ପରେ ସେହି ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ପରିକଳ୍ପନା ଆରମ୍ଭ ହୋଇଛି ତୂରନ୍ତ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି

ଆକାଶବାଣୀ ପ୍ରତିନିଧି ଦୁଇଦିନ ଧରି ଏହି ଅଞ୍ଚଳ ଗସ୍ତ କରିବା ପରେ ଜଣାଇଛନ୍ତି ଯେ ସେଠାକାର ଆଦିବାସୀ ବୁଶାକାର ଓ କୁଶଳୀ କାରିଗରମାନଙ୍କୁ ରୋଜଗାର ଯୋଗାଇଦେବା ନିମନ୍ତେ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି

ସେହିଭଳି ଲଦାଖର ବିଶ୍ୱପ୍ରସିଦ୍ଧ ପସ୍ମିନା ଉଲ୍କୁ ବିଆଇଏସ୍ ହଲ୍ମାର୍କ ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ସଡ଼କପଥର ବିକାଶ କାର୍ଯ୍ୟ ମଧ୍ୟ ଆରୟ ହୋଇଛି ବୋଲି ସେ ଜଣାଇଛନ୍ତି ବାଗ୍ଦାଦି କିଲ୍ଡ୍ ଇସ୍ଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଙ୍ଗଠନର ପଳାତକ ମୁଖ୍ୟ ଆବୁ ବକର୍ ଅଲ୍ ବାଗ୍ଦାଦି ଉତ୍ତର ସିରିଆର ଏକ ସ୍ଥାନରେ ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ହ୍ୱାଇଟ୍ ହାଉସ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ଘୋଷଣା ଦେଇଛନ୍ତି ଶ୍ରୀ ଟ୍ରମ୍ପ୍ କହିଛନ୍ତି ଏକ ସୁଡ଼ଙ୍ଗ ଭିତରେ ବାଗଦାଦୀ ଆତ୍କଗୋପନ କରିଥିବା ସମୟରେ ଆମେରିକୀୟ ସ୍ୱତନ୍ତ୍ର ସୈନ୍ୟଦଳ ସେଠାରେ ଚଢ଼ଉ କରିଥିଲେ ଏଥିରେ ବାଗଦାଦୀ ଭୟଭୀତ ହୋଇ ନିଜେ ପିନ୍ଧିଥିବା ଏକ ଭେଷ୍ଟ୍ରେ ଖଞ୍ଜାଯାଇଥିବା ବିସ୍ଫୋରକ ସାହାଯ୍ୟରେ ନିଜକୁ ଉଡ଼ାଇ ଦେଇଥିଲା ଆମେରିକା ଏହି ସଫଳତା ଅତି ଚମତ୍କାର ଭାବେ ହାସଲ କରିଛି ତେବେ ଏହି ବିସ୍ଫୋରଣରେ କୌଣସି ଆମେରିକୀୟ ସୈନ୍ୟ ଓ ବାଗଦାଦୀର ସମର୍ଥକ ମୃତାହତ ହୋଇନଥିବା ଟ୍ରମ୍ପ କହିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନ୍ସନ୍ ଆବୁ ବକରର ମୃତ୍ୟୁ ଘଟଣାକୁ ଗୁରୁତ୍ୱପୂର୍ଣ୍ଣ କହିବା ସହ ଆଇଏସ୍ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଚାଲିଥିବା ଲଡ଼େଇ ତଥାପି ସରି ନାହିଁ ବୋଲି ମତ ଦେଇଛନ୍ତି ଟର୍କି ରାଷ୍ଟ୍ରପତି ରିସେଫ୍ ଟେଇପ୍ ଏର୍ଡ୍ରୋଗାନ୍ ଆବୁ ବକରର ମୃତ୍ୟୁ ଘଟଣାରେ ସନ୍ତୋଷ ପ୍ରକାଶ କରିବା ସହ ଆତଙ୍କବାଦ ବିରୋଧରେ ଚାଲିଥିବା ଲଡ଼େଇର ଏହା ଏକ ନିର୍ଣ୍ଣାୟକ କ୍ଷଣ ବୋଲି କହିଛନ୍ତି ବାଗଦାଦୀ ମୃତ୍ୟୁ ଘଟଣାରେ ଆମେରିକୀୟ ସୈନ୍ୟଙ୍କୁ ସେ ଦେଶର ପୂର୍ବତନ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ଦଳର ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଯାଉଥିବା ଜୋ ବିଡେନ୍ ଅଭିନନ୍ଦନ ଜଣାଇଛନ୍ତି

ଏହାଫଳରେ ଚାପରେ ଥିବା ପ୍ରଧାନମନ୍ତ୍ରୀ ଆଦେଲ ଅବଦେଲ ମେହେଦିଙ୍କ ସଂକଟ ବଢ଼ିଯାଇଛି ଦେଶରେ କିଛି ସଂସ୍କାରମ୍ବଳକ କାର୍ଯ୍ୟକ୍ରମ ଆରମ୍ଭ କରିବା ଦାବିରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଓ ପ୍ରତିବାଦ ଚାଲିଛି

ଇଞ୍ଜଫା ଦେଇଥିବା ସଦସ୍ୟଙ୍କ ମଧ୍ୟରେ ଦୁଇଜଣ କମ୍ୟୁନିଷ୍ଟ ଦଳର

ଏହାର ପ୍ରଭାବରେ ମହାରାଷ୍ଟ୍ର କର୍ଣ୍ଣାଟକ ଓ ଗୋଆର ଉପକ୍ୱଳବର୍ତ୍ତୀ ଅଞ୍ଚଳ ପ୍ରଭାବିତ ହେବ

ଦିଲ୍ଲୀ ଏୟାର କ୍ୱାଲିଟି ଦୀପାବଳି ରାତିରେ ଦିଲ୍ଲୀବାସୀ ସୁପ୍ରିମକୋର୍ଟଙ୍କ କଟକଣାକୁ ନ ମାନି ପ୍ରଚୁର ଆତଶବାଜୀ ଫୁଟାଇବାରୁ ରାଜଧାନୀର ବାୟୁ ପ୍ରଦୂଷଣ ସ୍ଥିତି ଅତି ଖରାପ ହୋଇପଡ଼ିଛି

ଦିଲ୍ଲୀରେ ମାତ୍ର ଦୁଇଘଣ୍ଟା ପାଇଁ ଆତଶବାଜୀ ଫୁଟାଇବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ ତେବେ ଲୋକେ ଏହାକୁ ମାନିନଥିଲେ ସେହିଭଳି ସ୍ୱଚ୍ଚ ପ୍ରଦୃଷଣକାରୀ ବାଣ ପ୍ରସ୍ତୁତ କରିବାକୁ ଯେଉଁ ନିୟମ ଅଛି ତାହା ମଧ୍ୟ ପାଳନ ହୋଇନଥିଲା ଫ୍ରେଞ୍ଚ ଓପନ୍ ବ୍ୟାଡମିଣ୍ଟନ ପ୍ୟାରିସ୍ଠାରେ ଅନୁଷ୍ଠିତ ଫ୍ରେଞ୍ଚ ଓପନ୍ ବ୍ୟାଡମିଣ୍ଟନ ଫାଇନାଲ୍ର ପୁରୁଷ ଡବଲ୍ସ ବିଭାଗରେ ଭାରତର ସ୍ୱସ୍ତିକ ସାଇରାଜ ରାଙ୍କି ରେଡ୍ରୀ ଓ ଚିରାଗ ସେଟ୍ଟିଙ୍କ ଯୋଡ଼ି ପରାସ୍ତ ହୋଇଛନ୍ତି

ପୂର୍ବରୁ ଭାରତର ଏହି ଯୋଡ଼ି ଗତ ଅଗଷ୍ଟ ମାସରେ ଥାଇଲାଣ୍ଡ ଓପନ ଚାମ୍ପିୟାନ୍ ହୋଇଥିଲେ

ଜୁନିୟର ଏସୀୟ ପ୍ରତିଯୋଗିତାର ସ୍ପର୍ଣ୍ଣପଦକ ବିଜେତା ସର୍ବନ ଆଜି ଭାରତ ପକ୍ଷରୁ ଏହି ପ୍ରତିଯୋଗିତାରେ ଭାଗ ନେବେ

କ୍ରିକେଟ୍ ବାଂଲଦେଶର ଆସନ୍ତା ଭାରତ ଗସ୍ତ ଅବସରରେ ଦିବାରାତ୍ରି ଟେଷ୍ଟ୍ କ୍ରିକେଟ୍ ଖେଳିବା ପାଇଁ ଭାରତୀୟ କ୍ରିକେଟ୍ କକ୍ଷ୍ଟ୍ରୋଲ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି ବୋଲି ବାଂଲାଦେଶ କ୍ରିକେଟ୍ ବୋର୍ଡ କହିଛି ବାଂଲାଦେଶ କ୍ରିକେଟ କଷ୍ଟ୍ରୋଲ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି ଯେ ଏ ନେଇ ପ୍ରଥମେ ଖେଳାଳି ଓ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯିବ ତା'ପରେ ଯାଇ ଏ ନେଇ ଚୂଡ଼ାନ୍ତ ନିଷ୍ପଭି ଗ୍ରହଣ କରାଯିବ

ଆସନ୍ତା ରବିବାରଠାରୁ ବାଂଲାଦେଶ ଟିମ୍ ଭାରତ ଗସ୍ତରେ ଆସୁଛି